ବିଦ୍ୟୁତ ସେବା ପ୍ରଭାବିତ ଥିବାରୁ ଏଟିଏମ୍ ଅଚଳ ହୋଇପଡିଛି

ସେମାନେ ବିଦ୍ୟତ ସଂଯୋଗରେ ସହାୟତା କରିବେ

ରେଳବାଇର ଭୁବନେଶ୍ୱର ଖୋର୍ଦ୍ଧା ପୁରୀ ଓ କଟକ ଜୋନରେ ବ୍ୟାପକ କ୍ଷତି ହୋଇଛି

ଓଡିଶା ହାଇକୋର୍ଟରେ କୋର୍ଟ କାର୍ଯ୍ୟ ଆସନ୍ତାକାଲି ମଧ୍ଧ ବନ୍ଦ ରହିବ